ରାଜସ୍ଥାନରେ ବିଜେପି ଓ କଂଗ୍ରେସ ର ତୁଙ୍ଗ ନେତାମାନେ ବିଭିନ୍ନ ସ୍ଥାନରେ ନିର୍ବାଚନ ରାଲି ଓ ସଭାସମିତି ଗୁଡିକରେ ଉଦ୍ବୋଧନ ଦେଉଛନ୍ତି ବିକାନେରଠାରେ ଏକ ସାମ୍ଭାଦିକ ସମ୍ମିଳନୀରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି ବିଜେପି ବିକାଶକୁ ପ୍ରାଥମିତା ଦେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ କନସମ୍ପର୍କ ରଖିବାରେ ଅସମର୍ଥ ହୋଇଥିବା ସେ ଅଭିଯୋଗ କରିଛନ୍ତି ଶ୍ରୀ ଗେହଲଟ୍ ହନୁମାନଗଡର ନୋହାରଠାରେ ଏକ ନିର୍ବାଚନୀ ରାଲିରେ ଉଦ୍ବୋଧନ ଦେଇଛନ୍ତି

ଭୋଟରମାନଙ୍କ ଉପରେ ଅଧିକ ପ୍ରଭାବ ପକାଇବା ପାଇଁ ରାଜନୈତିକ ଦଳମାନେ ରୋଡ ଶୋ' ଆୟୋଜନ କରୁଛନ୍ତି ରାଜ୍ୟରେ ବିଭିନ୍ନ ଦଳ ଓ ମେଣ୍ଟ ଗୁଡିକ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହେବାର ଆଶା କରାଯାଉଛି ଆସନ୍ତାକାଲି ହାଇଦ୍ରାବାଦଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନୀ ସଭା ପୂର୍ବରୁ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ବରିଷ୍ଣ ନେତା ନିତିନ୍ ଗଡକାରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ବାଚନ ରାଲି ଗୁଡ଼ିକରେ ଉଦ୍ବୋଧନ ଦେଇଛନ୍ତି

ସେହିପରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗ୍ୟ ଆଦିତ୍ୟନାଥ ତାନ୍ଦୁର ସାନଗରେଡି ମେଦ୍ଚାଲ ଓ ହାଇଦ୍ରାବାଦ୍ଠାରେ ପ୍ରଚାର ଚଳାଇଛନ୍ତି ଟିଆରଏସ ମ୍ରଖ୍ୟ ଚନ୍ଦ୍ରଶେଖର ରାଓ ଆଜି ସନ୍ଧ୍ୟାରେ ହାଇଦ୍ରାବାଦର ପରେଡ ପଡିଆରେ ଉଦ୍ବୋଧନ ଦେବା କାର୍ଯ୍ୟକ୍ରମ ରହିଛି

ବରିଷ୍ଣ କଂଗ୍ରେସ ନେତା କୟରାମ ରମେଶ ବୀରାପ୍ସା ମୋଇଲି ମହମ୍ମଦ ଆଝାରୁଦ୍ଧିନ ଗୁଲାମ ନବୀ ଆଜାଦ୍ ପ୍ରମୁଖ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଚାର ଚଳାଇଛନ୍ତି

ଏହି ରାଜିନାମାରୁ ଓହରି ଯିବା ପାଇଁ ଆମେରିକା ତା'ର ନିଷ୍ପଭି ଦୋହରାଇଛି ଏବଂ ଅର୍ଥନୈତିକ ଅଭିବୃଦ୍ଧି ଶକ୍ତି ଉପଲବ୍ଧତା ଓ ନିରାପତ୍ତା ରକ୍ଷା ଲାଗି ଦୂତ୍ବ ପ୍ରତିଶ୍ରତି ପ୍ରକାଶ କରିଛି

ଦେଶର ଦ୍ରତ ଅର୍ଥନୈତିକ ଅଭିବୃଦ୍ଧି ସହ ସମୃଦ୍ଧ ଐତିହାସିକ ପ୍ଷଭୂମି ପରିପ୍ରେକ୍ଷୀରେ ଅତିଥିମାନେ ଭାରତ ଆତିଥ୍ୟୟତା ବିଷୟରେ ଅତିଥିମାନଙ୍କୁ ଅବଗତ କରାଇବା ପାଇଁ ସେ ସେମାନଙ୍କୁ ନିମନ୍ତ୍ରଣ କରିଥିବା ପ୍ରଧାନମନ୍ତ୍ରୀ ଜଣାଇଛନ୍ତି

ଶକ୍ତିକାନ୍ତ ଦାସ ଏହା ଜଣାଇଛନ୍ତି

ପରିବେଶକୁ କ୍ଷତି ନ କଲାଭଳି ଶକ୍ତି ଉତ୍ପାଦନ ସକାଶେ ଅର୍ନ୍ତଜାତୀୟ ସୌର ମେଣ୍ଟ ସହ ଯୋଗଦେବାକୁ ଶ୍ରୀ ମୋଦି ଦେଶଗୁଡିକୁ ଆହ୍ୱାନ ଜଣାଇଛନ୍ତି

ଦେଶରେ ଦେଢଲକ୍ଷ ସ୍ୱାସ୍ଥ୍ୟ ଓ ୱେଲନେସ କେନ୍ଦ୍ର ଖୋଲିବା ପାଇଁ ସରକାରଙ୍କ ପ୍ରସ୍ତାବ ମଧ୍ୟ ଚିକିିିି ା କ୍ଷେତ୍ରରେ ଉନ୍ନତି ଆଶିବାକୁ ସମର୍ଥ ହେବ ସେ କହିଛନ୍ତି ଭାରତ ଭଳି ଯେକୌଣସି ବିକାଶଶୀଳ ରାଷ୍ଟ୍ର ପାଇଁ ସ୍ୱାସ୍ଥ୍ୟ ଓ ଦେଶର ଶିଶୁମାନଙ୍କୁ ଆନନ୍ଦମୟ ବାଲ୍ୟାବସ୍ଥା ଯୋଗାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

ସେ କହିଛନ୍ତି ଦକ୍ଷିଣ ଆଫ୍ରିକା ସହ ମହାତ୍ମାଗାନ୍ଧୀଙ୍କର ଘନିଷ୍ଠ ସମ୍ପର୍କ ଥିବା ସମସ୍ତେ ଜାଶନ୍ତି ଏବଂ ଶ୍ରୀ ରାମଫୋସାଙ୍କୁ ଭାରତ ଗସ୍ତ ଦ୍ୱାରା ଦୁଇଦେଶ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ମଜବୁତ ହେବ ଓ ବ୍ୟବସାୟ ସମ୍ପର୍କ ବୃଦ୍ଧି ପାଇବ

ପ୍ରାଦେଶିକ କାଉନସିଲର ଜଣେ ସଦସ୍ୟ ଅବଦୁଲ ଅହଦ୍ ଆଲବେଗ କହିଛନ୍ତି ଗତକାଳି ରାତିରେ ଆନ୍ଦକୋଓ ଓ କୁରସାନ ଜିଲ୍ଲାରେ ଥିବା ସୁରକ୍ଷା ଯାଞ୍ଚ ସ୍ଥାନଗୁଡିକରେ ତାଲିବାନ ଆତଙ୍କବାଦୀମାନେ ସଂଘବଦ୍ଧ ଆକ୍ରମଣ କରିବା ପରେ ଏହି ସଂଘର୍ଷର ସ୍ନତ୍ରପାତ ହୋଇଥିଲା

ସୁନୀଲ ଅରୋଡ଼ା ସୁନୀଲ ଅରୋଡ଼ା ମୁଖ୍ୟ ନିର୍ବାଚନ କମିଶନର ଭାବେ ଆଜି କାର୍ଯ୍ୟଭାର ଗ୍ରହଣ କରିଛନ୍ତି

ଦୁଇଦେଶ ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧର ଅବସାନ ପାଇଁ ଉପାୟ ଖୋଜି ବାହାର କରିବା ସକାଶେ କଥାବାର୍ତ୍ତା ଜାରି ରଖିବାକୁ ଉଭୟ ନେତା ପ୍ରତିଶ୍ରତିବଦ୍ଧତା ପ୍ରକାଶ କରିଛନ୍ତି

ହକି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପୁରୁଷ ବିଶ୍ୱକପ୍ ହକି ପ୍ରତିଯୋଗିତାରେ ଏଇ କିଛି ସମୟ ପୂର୍ବରୁ ଭାରତ ବେଲକିୟମ୍ ମଧ୍ୟରେ ମୁକାବିଲା ଆରମ୍ଭ ହୋଇଛି